ଏହି ଅବସରରେ ପୁରୀଜିଲ୍ଲ ସାକ୍ଷିଗୋପାଳସ୍ତିତ ସାକ୍ଷିଗୋପୀନାଥ ଦେବଙ୍କ ମନିରରେ ଶ୍ରୀରାଧାଙ୍କ ଦର୍ଶନ ଲାଗି ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି

ଏହାପରେ ଏହା ଉତ୍ତର ପଣ୍ଟିମ ଦିଗକୁ ଗତିକରିବା ସନ୍ନାବନା ରହିଛି

ଗତକାଲି ଶ୍ରୀ ହିମିରିକାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ରାୟଗଡା ମୁଖ୍ୟ ଚିକିହାଳୟରେ ଭର୍ତି କରାଯାଇଥିଲା